ପିଏମ୍ ଇକୋନୋମିକ୍ ଆକ୍ଟିଭିଟି କୋଭିଡ୍ ନାଇଷ୍ଟିନ୍ ମହାମାରୀକୁ ପ୍ରତିହତ କରିବା ଲାଗି ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ସହିତ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି ଗତକାଲି ସନ୍ଧ୍ୟାରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ସେ କହିଛନ୍ତି ଆଗାମୀ ଦିନରେ ମଧ୍ୟ ଦେଶର ଗରିବ ଲୋକଙ୍କୁ ସଶକ୍ତ କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ କାରି ରହିବ ସତର୍କତା ଅବଲମ୍ଭନ କରି ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି କରାଯିବ ଏକ ଆତ୍କନିର୍ଭର ଭାରତ ଗଠନ ଦିଗରେ ପ୍ରଧାନମନ୍ତ୍ରୀ ନିଜର ପ୍ରତିଶ୍ରତିବଦ୍ଧତା ଦୋହରାଇବା ସହ ସ୍ଥାନୀୟ ସମାଗ୍ରୀ କ୍ରୟ କରିବା ଉପରେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ବିଶ୍ୱବ୍ୟାପୀ ଦେଖାଦେଇଥିବା କରୋନା ମହାମାରୀ ଯୋଗୁଁ ଅନ୍ୟାନ୍ୟ ଦେଶ ତୁଳନାରେ ଭାରତରେ ଏହି ସଂକ୍ରମଶଜନିତ ମୃତ୍ୟୁହାର କମ୍ ରହିବା ସହ ସ୍ଥିତି ମଧ୍ୟ ଭଲ ରହିଛି ତେବେ ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଲକ୍ଡାଉନ୍ ଭଳି ସରକାରଙ୍କର ସମୟୋଚିତ ପଦକ୍ଷେପ ଯୋଗୁଁ ଅନେକ ଜୀବନ ସୁରକ୍ଷିତ ହୋଇପାରିଛି

ଅନ୍ୟପକ୍ଷରେ ଏହି ଋତୁରେ ସାଧାରଣତଃ କଫ କାଶ ଓ ଜ୍ୱର ଭଳି ଲକ୍ଷଣ ଦେଖାଦେବାର ସମ୍ଭାବନା ଥିବାରୁ ଜନସାଧାରଣ ଏଥପ୍ରତି ଅଧିକ ସତର୍କ ରହିବା ଲାଗି ସେ ଆହ୍ବାନ ଦେଇଛନ୍ତି ପିଏମ୍ ହାଇଲେବ୍ଲ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି କୋଭିଡ୍ ନାଇଷ୍ଟିନ୍ ପାଇଁ ପ୍ରତିଷେଧକ ଟିକାର ପ୍ରସ୍ତୁତି ଓ ଏହାର ଉପଲବ୍ଧ ବିଷୟରେ ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଭଳି ଏକ ଜନବହ୍ରଳ ଦେଶରେ ସମସ୍ତଙ୍କ ପାଇଁ ପ୍ରତିଷେଧକ ଟିକାକରଣ ପ୍ରକ୍ରିୟା ସହ ଅନେକ ବିଷୟ କଡ଼ିତ ଏ କ୍ଷେତ୍ରରେ ଚିକିତ୍ସା ସରଞ୍ଜାମ ଯୋଗାଣ ପରିଚାଳନା ଯେଉଁମାନଙ୍କ ପ୍ରତି ସଂକ୍ରମଣର ବିପଦ ଅଧିକ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ଏହି ପ୍ରକ୍ରିୟା ସହ କଡ଼ିତ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା ଓ ବିଶେଷ କରି ବେସରକାରୀ କ୍ଷେତ୍ର ତଥା ସାମାଜିକ ସଂସ୍ଥାଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍୍ଣ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ଏହି କାତୀୟ ସ୍ତରୀୟ ଉଦ୍ୟମ ପାଇଁ ଚାରୋଟି ନିୟମାବଳୀ ବିଷୟରେ ଉଲ୍ଲେଖ କରିଛନ୍ତି ସେ କହିଛନ୍ତି ପ୍ରଥମେ ଯେଉଁମାନଙ୍କ ପ୍ରତି ସଂକ୍ରମଣର ବିପଦ ଅଧିକ ରହିଛି ସେମାନଙ୍କୁ ଚିହ୍ନଟ କରି ଅଗ୍ରାଧିକାର ଭିଭିରେ ପ୍ରତିଷେଧକ ଦିଆଯିବା ଆବଶ୍ୟକ ସେମାନଙ୍କ ମଧ୍ୟରେ ଡାକ୍ତର ନର୍ସ ସ୍ୱାସ୍ଥ୍ୟକର୍ମୀ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ ନକରି କରୋନାର ମ୍ରକାବିଲା କର୍ରଥିବା ବ୍ୟକ୍ତିବିଶେଷ ଓ ସଂକ୍ରମଣର ବିପଦ ଅଧିକ ଥିବା ବ୍ୟକ୍ତିବିଶେଷ ରହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିତୀୟରେ କୌଣସି ଆଞ୍ଚଳିକ କଟକଣା ବିନା ସମସ୍ତଙ୍କୁ ସବୁ ସମୟରେ ପ୍ରତିଷେଧକ ଟିକା ଦିଆଯିବା ପ୍ରଧାନମନ୍ତ୍ରୀ କହିଛନ୍ତି ତୂତୀୟରେ ପ୍ରତିଷେଧକ ଟିକା ଶସ୍ତା ମୂଲ୍ୟରେ ଓ ସବ୍ର ସ୍ଥାନରେ ମିଳିବା ଉଚିତ୍ ଓ କୌଣସି ବ୍ୟକ୍ତି ଯେପରି ପ୍ରତିଷେଧକ ଟିକା ନେବାର୍ ବଞ୍ଚିତ ନହଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବା ସେ କହିଛନ୍ତି ଚତ୍ରର୍ଥରେ ବୈଷୟିକଜ୍ଞାନର ବ୍ୟବହାର ମାଧ୍ୟମରେ ପ୍ରତିଷେଧକ ଟିକାର ଉତ୍ପାଦନ ପ୍ରକ୍ରିୟାର ତଦାରଖ କରାଯିବା ସମସ୍ତଙ୍କୁ ଠିକ୍ ସମୟରେ ପ୍ରତିଷେଧକ ଟିକା ଦିଆଯିବା ପାଇଁ ବ୍ୟବସ୍ଥା କରିବା ଲାଗି ବୈଷୟିକଜ୍ଞାନର ପ୍ରୟୋଗ କରିବା ପ୍ରତି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଅମିତ୍ ଶାହା ପିଏମଜିକେଏୱାଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶରେ ଗରିବ ଲୋକମାନଙ୍କୁ ଆସନ୍ତା ନଭେୟର ପର୍ଯ୍ୟନ୍ତ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପଭିକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ସ୍ୱାଗତ କରିଛନ୍ତି ସେ କହିଛନ୍ତି ଦେଶର ଚାଷୀଙ୍କର କଠିନ ପରିଶ୍ରମ ଏବଂ ଆୟକରକଦାତାଙ୍କ ସାଧୁତା ଯୋଗୁଁ ଏହି ଯୋଜନାର ସୁଫଳ ଗରିବ ଲୋକଙ୍କ ନିକଟରେ ପହଞ୍ଚପାରିଛି ତେଣୁ ଶ୍ରୀ ଶାହା ଚାଷୀ ଏବଂ ଆୟକରଦାତାଙ୍କୁ ମଧ୍ୟ ଏହି ଅବସରରେ ଧନ୍ୟବାଦ ଜଣାଇଛନ୍ତି ଏ ସମ୍ପର୍କରେ ଟ୍ୱିଟ୍ କରି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଏହି ଯୋଜନାର ସମୟସୀମା ବୂଦ୍ଧିଦ୍ୱାରା ଦେଶର କୋଟି କୋଟି ଗରିବ ଲୋକଙ୍କର କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହୋଇଛି କରୋନା ମହାମାରୀ ସମୟରେ ଏହି ବିଶାଳ ଦେଶରେ କେହି ବି ଭୋକିଲା ରହି ନାହାନ୍ତି ପ୍ରଧାନମନ୍ତ୍ରୀଙ୍କର ଦୂରଦୃଷ୍ଟିତାକୁ ଯୋଗୁଁ ଏହି ଯୋଜନାର ସଫଳ ରୂପାୟନ ହୋଇପାରିଛି ବୋଲି ଶ୍ରୀ ଶାହା କହିଛନ୍ତି ନଡ୍ଜା ପିଏମ୍ଜିକେଏୱାଇ ଭାରତୀୟ କନତା ପାର୍ଟି ଅଧ୍ୟକ୍ଷ ଜେପି ନଡ୍ରା କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମୟସୀମା ବୃଦ୍ଧି ନିଷ୍କଭି ଦ୍ୱାରା ଦେଶର ଗରିବ ଲୋକଙ୍କର କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହେଉଛି ଏ ସମ୍ପର୍କରେ ଟ୍ୱିଟ୍ କରି ଶ୍ରୀ ନଡ୍ରା ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପଭିକ୍ ସ୍ୱାଗତ କରିବା ସହ ଏହା ତାଙ୍କର ଦ୍ୱରଦୃଷ୍ଟିସମ୍ପନ୍ନ ପଦକ୍ଷେପ ବୋଲି ଅଭିହିତ କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ମହାମାରୀ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଦେଶର ଜନସାଧାରଣଙ୍କ ଉଭୟ ଜୀବନ ଓ ଜୀବିକାକୁ ବଞ୍ଚାଇ ରଖିବା ସହ ଦେଶର ପ୍ରଗତି ଲାଗି ସମୟୋଚିତ ପଦକ୍ଷେପ ନେଉଥିବାରୁ ସେ ପ୍ରଶଂସାର ଯୋଗ୍ୟ ବୋଲି ଶ୍ରୀ ନଡ୍ରା କହିଛନ୍ତି

ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ 'ଏକ ଦେଶ ଏକ ରାସନ୍ କାର୍ଡ଼' ଯୋଜନାଦ୍ୱାରା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ କାମ ଅନ୍ୱେଷଣରେ ଯାଉଥିବା ଗରିବ ଲୋକମାନେ ବିଶେଷଭାବେ ଉପକୃତ ହୋଇପାରିବେ

ତୋମର ଲୋକଷ୍ଟ କଣ୍ଟ୍ରୋଲ୍ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଉତ୍ତର ପ୍ରଦେଶର ବୃଦ୍ଧ ନଗର ହେଲିପ୍ୟାଡ୍ରର୍ ସିଞ୍ଚନ ଯନ୍ତ୍ରାଂଶ ସ୍ରବିଧା ଥିବା ଏକ ବେଲ୍ ହେଲିକପୁରର ଗତକାଲି ଶୁଭାରମ୍ଭ କରିଛନ୍ତି ଏହି ହେଲିକପୂରଟି ବାର୍ବର୍ ଉତ୍ତରଲାଇ ସ୍ଥିତ ଏୟାରପୋର୍ଟ ଷ୍ଟେସନକ୍ର ଯାଇ ସେଠାରେ ପ୍ରାରମ୍ଭିକ ଭାବେ ଅବସ୍ଥାନ କରିବ ସେଠାରୁ ଏହି ହେଲିକପୁର ବାରମ୍ମର୍ ଜୟସାଲ୍ମର୍ ବିକାନୀର ଯୋଧପୁର ଓ ନାଗପୁର ଆଦି ମରୁଅଞ୍ଚଳରେ ପଙ୍ଗପାଳ ନିୟନ୍ତ୍ରଣ କରିବା କାର୍ଯ୍ୟରେ ବିନିଯୋଗ କରାଯିବ

ଏହି ଅବସରରେ ଶ୍ରୀ ତୋମର କହିଛନ୍ତି ପଙ୍ଗପାଳ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ରାଜ୍ୟଗୁଡ଼ିକ ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ପାର୍ଷି ବିନିଯୋଗ କରିବା ସହ ମେସିନ୍ ଯାନ ଓ କର୍ମଚାରୀ ସଂଖ୍ୟା ବୃଦ୍ଧି କରିଛନ୍ତି ସେ କହିଛନ୍ତି ଚଳିତ ବର୍ଷ ପଙ୍ଗପାଳ ସମସ୍ୟା ଏକ ବଡ଼ ସମସ୍ୟା ହେବ ରାଜ୍ୟ ସରକାରଗୁଡ଼ିକ ଏହାର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି ପଙ୍ଗପାଳ ନିୟନ୍ତ୍ରଣ ପାଇଁ ପ୍ରଥମ ଥର ଲାଗି ଡ୍ରୋନ୍ ବ୍ୟବହାର କରାଯାଇଛି ହେଲିକପୁର ମାଧ୍ୟମରେ ଆକାଶମାର୍ଗରୁ କୀଟନାଶକ ଔଷଧ ସିଞ୍ଚନ ବ୍ୟବସ୍ଥା ମଧ୍ୟ ଆରମ୍ଭ କରାଯାଇଛି

ଭାରତ ହେଉଛି ବିଶ୍ୱର ପ୍ରଥମ ଦେଶ ଯେଉଁଠାରେ ପଙ୍ଗପାଳ ନିୟନ୍ତ୍ରଣ ଲାଗି ଡ୍ରୋନ୍ର ବ୍ୟବହାର କରାଯାଉଛି

ଟ୍ୱିଟ୍ ଯୋଗେ ଶ୍ରୀ ମୋଦି ଏହାକୁ ଝାଡ଼ଖଣ୍ଡର ଐତିହାସିକ ବିପ୍ଳବର ସ୍କାରକୀ ଦିବସ ଭାବେ ବର୍ଷନା କରିଛନ୍ତି ସେ କହିଛନ୍ତି ଝାଡ଼ଖଣର ଆଦିବାସୀ ଭାଇ ଓ ଭଉଣୀମାନେ ଏହି ଦିନରେ ବିଦେଶୀ ନୀତିର ଅନ୍ୟାୟ ବିରୋଧରେ ବିଦ୍ରୋହ କରିଥିଲେ